ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ

ଭାରତ ଅଧିକର୍ ଅଧିକ ସଂଖ୍ୟାରେ ନାଗରିକଙ୍କ ଜୀବନ ବଞାଇବାରେ ସକ୍ଷମ ହୋଇଛି ବୋଲି ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି କହିଛନ୍ତି

ଏହାକୁ କେବେ ବିଗିଡ଼ି ଯିବାକୁ ଦେବା ନାହିଁ ସେବା ହିଁ ପରମ ଧର୍ମ

ଯେପର୍ଯ୍ୟନ୍ତ ଔଷଧ କିମ୍ନା ଟୀକା ଆସି ନାହି ସେ ପର୍ଯ୍ୟନ୍ତ କୌଶସି କୋହଳ ମନୋଭାବ ପୋଷଣ କରିବା ଉଚିତ ନୁହେଁ

ସଂକ୍ରମଣ ହାର ମଧ୍ଧ ହ୍ରାସ ପାଇବାରେ ଲାଗିଛି

ତେବେ ଆମକୁ ଅଧିକ ସତର୍କ ହୋଇ ଚଳିବାକୁ ପଡ଼ିବ